ପିଏମ୍ ଏଗ୍ରିକଲ୍ଚର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଏକବିଂଶ ଶତାବ୍ଦୀରେ ଭାରତକ୍ ଖାଦ୍ୟ ପ୍ରକ୍ରିୟାକରଣ ବିପୁବ ଆରମ୍ଭ କରିବାକୃ ହେବ ଦେଶରେ କୃଷି ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଉଥିବାର୍ତ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ସେ କହିଛନ୍ତି ଯଦି ଦୁଇ କିମ୍ବା ତିନି ଦଶନ୍ଧି ପୂର୍ବରୁ ଏଭଳି ଘଟିଥାନ୍ତା ତା'ହେଲେ ଏହା ଦେଶ ପାଇଁ ଅଧିକ ହିତକାରୀ ହୋଇପାରିଥାନ୍ତା କେନ୍ଦ୍ର ବଜେଟରେ କୃଷିକ୍ଷେତ୍ର ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ଏକ ୱେବ୍ନାରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଆମକୁ ଖାଦ୍ୟ ପନିପରିବା ଫଳ ଓ ମହ୍ୟକ୍ଷେତ୍ର ସମେତ କୃଷି ଓ ତତ୍ସମ୍ୟନ୍ଧୀୟ କ୍ଷେତ୍ରରେ ପ୍ରକ୍ରିୟାକରଣ ଆରମ୍ଭ କରିବାକୁ ହେବ ଏଥିସହିତ ପ୍ରକ୍ରିୟାକରଣ ବ୍ୟବସ୍ଥାରେ ମଧ୍ୟ ଉନ୍ତି ଆଶିବାକ୍ର ହେବ ଓ ଆଧ୍ରନିକ ମହକ୍ରଦ ସ୍ରବିଧା ସ୍ଥାପନ କରିବାକୁ ପଡ଼ିବ ବୋଲି ଶ୍ରୀ ମୋଦୀ କହିଛନ୍ତି କୃଷକମାନଙ୍କୁ ସେମାନଙ୍କର ଗ୍ରାମ ନିକଟରେ ଖାଦ୍ୟଶସ୍ୟ ମହଜୁଦ ସ୍ରବିଧା ଯୋଗାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ଆନ୍ତର୍ଜାତିକ ବଜାରରେ ଦେଶର କୃଷିକ୍ଷେତ୍ରର ପ୍ରସାରର ଆବଶ୍ୟକତା ପ୍ରତି ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି କୃଷକମାନଙ୍କ ଦ୍ୱାରା ଉତ୍ପାଦିତ ପଦାର୍ଥଗ୍ରଡ଼ିକ ଯେଭଳି ଅଧିକ ବଜାରରେ ପହଞ୍ଚ ପାରିବ ତାହା ଆମକ୍ତ ନିଶ୍ଚିତ କରିବାକ୍ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଆମର କୃଷିକାତ ପଦାର୍ଥଗୁଡ଼ିକ ଆନ୍ତର୍ଜାତିକ ଖାଦ୍ୟ ପ୍ରକ୍ରିୟାକରଣ ବଜାରରେ ପ୍ରବେଶ କରିବା ଅତ୍ୟନ୍ତ ଜରୁରୀ ଗ୍ରାମଗୁଡ଼ିକ ନିକଟରେ ଅଧିକ କୃଷି ଭିତ୍ତିକ ଶିଳ୍ପ ସ୍ଥାପନ ପ୍ରତି ଗୁରୁତ୍ୱ ଦେଇ ସେ କହିଛନ୍ତି ଏହା ଦ୍ୱାରା କୃଷିକ୍ଷେତ୍ର ସହ ସଂପ୍ଦୃକ୍ତ ଲୋକମାନେ କାମଧନ୍ଦା ପାଇପାରିବେ

'ଅପରେସନ୍ ଗ୍ରୀନ୍ସ' ଯୋଜନା ଅଧୀନରେ ଏହା କରାଯାଉଛି ସେ କହିଛନ୍ତି କିଷାନ ରେଳ ଦେଶର ଶୀତଳଭଣ୍ଡାର ନେଟୱର୍କ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହୋଇପାରିଛି

ଏଥିରେ ପଶୁପାଳନ ଦୁଗ୍ଧ ଉତ୍ପାଦନ ଓ ମହ୍ୟପାଳନ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି କ୍ଷୁଦ୍ର ଚାଷୀମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଗତ କିଛିବର୍ଷ ମଧ୍ୟରେ ବହ୍ର ପଦକ୍ଷେପ ଗ୍ରହଣ କରିଛନ୍ତି

ଏହା ଷଷ୍ଠ ସ୍ୱଚ୍ଛ ସର୍ବେକ୍ଷଣ ହେବ

ସହରାଞ୍ଚଳର ପରିମଳ ବ୍ୟବସ୍ଥାରେ ଉନ୍ନତି ଆଶିବାପାଇଁ ସହରଗ୍ରଡ଼ିକ୍ ଉତ୍କାହିତ କରିବା ଲକ୍ଷ୍ୟରେ ଏହାକୁ ଆରମ୍ଭ କରାଯାଇଥିଲା ଏହି ଅବସରରେ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ସଚିବ ଦୂର୍ଗାଶଙ୍କର ମିଶ୍ର କହିଛନ୍ତି ଏହି ସର୍ବେକ୍ଷଣ ସହର ଓ ନଗରଗୁଡ଼ିକ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ପ୍ରକ୍ରିୟା ଆରମ୍ଭ କରିଛି

ସହର ଓ ନଗରଗ୍ରଡ଼ିକ ସେମାନଙ୍କ ସମ୍ବନ୍ଧୀୟ ତଥ୍ୟ ନିୟମିତ ଭାବେ ଦାଖଲ କର୍ତ୍ଥନ୍ତି

ସେ କହିଛନ୍ତି ପ୍ରତିଷେଧକର ସମ୍ପର୍ଣ୍ଣ ବୈଜ୍ଞାନିକ ପ୍ରଣାଳୀରେ ବାରମ୍ଭାର ଯାଞ୍ଚ ହୋଇଥିବା ସତ୍ତ୍ୱେ ଏହା ଉପରେ ଅନେକ ଗୁଜବ ପ୍ରଚାର କରାଯାଇଥିଲା ସେ କହିଛନ୍ତି ଏହି ପ୍ରତିଷେଧକ ନେଇ ପ୍ରଧାନମନ୍ତ୍ରୀ ସମଗ୍ର ଦେଶକୁ ସ୍ୱଷ୍ଟ ସନ୍ଦେଶ ଦେଇଛନ୍ତି ବର୍ତ୍ତମାନ ପ୍ରତିଷେଧକକୁ ନେଇ ପୂର୍ବରୁ ଥିବା ସମସ୍ତ ଭୁଲ୍ ଧାରଣା ସବୁଦିନ ପାଇଁ ଦୂର ହୋଇଯିବା ଉଚିତ ମନ୍ତ୍ରୀ କହିଛନ୍ତି ପ୍ରତିଷେଧକର ପାର୍ଶ୍ୱ ପ୍ରତିକ୍ରିୟା ଗୁଡ଼ିକ ଶରୀରରେ ସ୍ୱଚ୍ଚ ସମୟ ପାଇଁ ଦେଖାଦେବ ତାହା ମଧ୍ୟରେ ପ୍ରତିଷେଧକ ନେଇଥିବା ସ୍ଥାନରେ ଫୁଲା ଓ ଶରୀରରେ ସାମାନ୍ୟ କ୍ୱର ପ୍ରଭୃତି ରହିଛି ସାଧାରଣ ପ୍ରତିଷେଧକ ନେବାସ୍ଥଳେ ମଧ୍ୟ ଏଭଳି ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକ ଦେଖାଦେଇଥାଏ ସେ କହିଛନ୍ତି କୋବିଡ୍ ପ୍ରତିଷେଧକ ନେଇ ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣା ବହୁତ କମ୍ ଦେଖିବାକୁ ମିଳିଛି ଭାରତ ଏହା ପଡ଼ୋଶୀ ଦେଶଗୁଡ଼ିକୁ ପ୍ରତିଷେଧକ ଯୋଗାଉଥିବା ବିଷୟରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି

ଏକ ଟ୍ୱିଟ୍ କରି ଯେଉଁମାନେ ଟିକା ନେବା ପାଇଁ ଯୋଗ୍ୟ ସେମାନଙ୍କୁ କୋବିଡ ପ୍ରତିଷେଧକ ଟିକା ନେବାକୁ ଶ୍ରୀ ମୋଦୀ ନିବେଦନ କରିଛନ୍ତି ସେ କହିଛନ୍ତି କୋବିଡର ମୁକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ଚାଲିଥିବା ଉଦ୍ୟମରେ ଦେଶର ଡାକ୍ତର ଓ ବୈଜ୍ଞାନିକମାନେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଦେଶକୁ କୋବିଡ ମୁକ୍ତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ପୁଡ଼ୁଚେରୀର ସିଷ୍ଟର ପି ନିବେଦା ପ୍ରଧାନମନ୍ତ୍ରୀଙ୍କୁ କୋବିଡ ପ୍ରତିଷେଧକ ଟିକା ଦେଇଥିଲେ

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଗୋୟଲ୍ କହିଛନ୍ତି ମାନକ ବ୍ୟବସ୍ଥା ପ୍ରତି ଦେଶର ଆଭିମୁଖ୍ୟରେ ପରିବର୍ଭନ ଅଣାଯିବା ଆବଶ୍ୟକ

ସେଗୁଡ଼ିକ ହେଲା ବେଗ ଦକ୍ଷତା ଓ ମାପ ବର୍ତ୍ତମାନ ଏହା ସହ ମାନକକୁ ଯୋଡ଼ିବାର ସମୟ ଆସିଛି

ସେ କହିଛନ୍ତି ଏହା ସେମାନଙ୍କୁ ବ୍ୟବସାୟ କରିବାରେ ସାହାଯ୍ୟ କରିବା ସହ ସେମାନଙ୍କ ଉତ୍ପାଦିତ ପଦାର୍ଥଗୁଡ଼ିକର ସାର୍ଟିଫିକେସନ୍ ପାଇଁ ସେମାନଙ୍କୁ ଉତ୍କାହିତ କରିବ

ଯାହାଫଳରେ ଉଦ୍ୟୋଗପତିମାନଙ୍କୁ ପରୀକ୍ଷା ଓ ସାର୍ଟିଫିକେସନ୍ ପାଇଁ ବେଶି ଦୂର ଯିବାକୁ ପଡ଼ିବ ନାହିଁ ସେ କହିଛନ୍ତି ପରୀକ୍ଷାଗାରର ଅଭାବ ଯୋଗୁଁ ମାନକ ଯାଞ୍ ପାଇଁ କାହାରିକୁ ଯେପରି ବେଶି ଦୂର ଯିବାକୁ ପଡ଼ିବ ନାହିଁ ସରକାର ତାହା ନିର୍ଣ୍ଣିତ କରିବେ

ମନ୍ତ୍ରୀ କହିଛନ୍ତି ଭାରତରେ ଉତ୍ପାଦିତ ପଦାର୍ଥ ଗୁଡ଼ିକ ଆନ୍ତର୍ଜାତିକ ମାନକର ସମକକ୍ଷ ହେବା ଉଚିତ କୌଣସି ସଂସ୍ଥା କିମ୍ବା ବ୍ୟକ୍ତିବିଶେଷକୁ ଲାଭ ପହଞ୍ଚାଇବା ପାଇଁ ଏଥିରେ ତିଳେମାତ୍ର କୋହଳତା ଅଣାଯିବା ଉଚିତ ନୁହେଁ

ଅଙ୍ଗ ସାନ୍ ସୁ ଚି ଙ୍କୁ ଗତ ଫେବୃୟାରୀ ପହିଲାରୁ ସାମରିକ ବାହିନୀ ଅଟକ ରଖିଛି